ପିଏମ୍ ବିଜିନେସ୍ ସମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କରୋନା ଭୂତାଣୁ ସମଗ୍ର ବିଶ୍ୱପାଇଁ ଏକ ଆହ୍ପାନ ସୃଷ୍ଟି କରିଛି ଏବଂ ଏହାର ମୁକାବିଲା ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ଗତସନ୍ଧ୍ୟାରେ ନ୍ତଆଦିଲ୍ଲୀରେ ଇକୋନୋମିକ୍ ଟାଇମ୍ସ ଗ୍ଲୋବାଲ୍ ବିକିନେସ୍ ସମିଟିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି 'କୋଲାବରେଟ୍ ଟୁ କ୍ରିଏଟ୍' ବା 'ଏକଜୁଟ ହୋଇ କିଛି ନୂଆ ସୃଷ୍ଟି କରିବାର ଭାବନା'ର ପରୀକ୍ଷା ଓ ସୁଦୂଢ଼ୀକରଣ ପାଇଁ ପ୍ରତିଟି ଯୁଗ ନୂଆ ନୂଆ ଆହ୍ୱାନ ନେଇଆସିଥାଏ

ଶ୍ରୀ ମୋଦି କହିଛନ୍ତି ଉତ୍ତମ ଶାସନ ଓ ବିକାଶ ତାଙ୍କ ସରକାର ପାଇଁ ସୁବିଧାବାଦୀ ପ୍ରସଙ୍ଗ ନୁହେଁ ବର ଏକ ଦୂଢ଼ନିଣ୍ଟିତ ମନୋଭାବର ପରିଚାୟକ ସେ କହିଛନ୍ତି ସୂଚନା ପ୍ରଯୁକ୍ତି ବିଜ୍ଞାନ ଦ୍ୱାରା ଗଣତାନ୍ତିକ ବ୍ୟବସ୍ଥାରେ ଯେଉଁ ପରିବର୍ତ୍ତନ ଆସିପାରିଛି ତାହା ଦ୍ୱାରା ସମାଜର ନିମ୍ନସ୍ତରର ସ୍ୱରକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି ତେବେ ଏହି ବ୍ୟବସ୍ଥାରେ ଥିବା ତ୍ରଟିବିଚ୍ୟୁତିକୁ ଭଲ ଭାବରେ ଅନୁଧ୍ୟାନ କରାଯିବାର ମଧ୍ୟ ସମୟ ଆସିଛି ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଯେତେବେଳେ କ୍ଷମତାକୁ ଆସିଲେ ସେତେବେଳେ ସମାଜର ଏକ ବୃହତ୍ତର ଶ୍ରେଣୀ ଗ୍ୟାସ୍ ସଂଯୋଗ ସଡ଼କ ଜଳ ବିଦ୍ୟୁତ୍ ଶକ୍ତି ଶୌଚାଳୟ ଆଦି ମୌଳିକ ସୁବିଧାରୁ ବଞ୍ଚିତ ଥିଲା ଏବଂ ତାଙ୍କ ସରକାର ସାଧାରଣ ଭାରତୀୟମାନଙ୍କୁ ସବୁବେଳେ ଗୁରୁତ୍ୱ ପ୍ରଦାନ କରିଆସ୍କୁଛି ପିଏମ୍ ଜନଔଷଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକି ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଜନଔଷଧୀ ଦିବସ ପାଳନରେ ଅଂଶଗ୍ରହଣ କରିବେ

ପ୍ରଧାନମନ୍ତ୍ରୀ କିଛି ନିର୍ଦ୍ଧାରିତ ଦୋକାନର ମାଲିକ ଓ ହିତାଧିକାରୀମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିବେ ପ୍ରତ୍ୟେକ ଜନଔଷଧୀ ଦୋକାନକୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାର ଦୂରଦର୍ଶନ ମାଧ୍ୟମରେ ପ୍ରସାରଣ କରାଯିବ କିଛି ନିର୍ଦ୍ଦିଷ୍ଟ ଦୋକାନରେ ଡାକ୍ତରମାନଙ୍କ ପ୍ୟାନେଲ୍ ସାମ୍ବାଦିକ ଫାର୍ମାସିଷ୍ଟ ଓ ହିତାଧିକାରୀମାନଙ୍କ ସହ ଆଲୋଚନାର ଆୟୋଜନ କରାଯାଇଛି

ଏହି ଯୋଜନା ଆତ୍କନିଯୁକ୍ତିର ଏକ ଉତ୍ସ ହୋଇପାରିଥିବା ବେଳେ ଏହା ଲୋକମାନଙ୍କୁ ନିୟମିତ ତଥା ସ୍ଥାୟୀ ରୋଜଗାର ଦେବାରେ ସାହାଯ୍ୟ କରୁଛି ଶସ୍ତାରେ ଉତ୍ତମମାନର ଔଷଧ ଦେଶର ଗରିବ ଓ ଅବହେଳିତ ବର୍ଗର ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଜନଔଷଧୀ ଯୋଜନାର ଆରମ୍ଭ କରାଯାଇଥିଲା ୟେସ୍ ବ୍ୟାଙ୍କ ଇଡି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବେଆଇନ ଅର୍ଥ କାରବାର ମାମଲାରେ ସଂପୃକ୍ତି ଅଭିଯୋଗରେ ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କାପୁରଙ୍କ ମୁମ୍ବାଇସ୍ଥିତ ବାସଭବନ ଉପରେ ଚଢ଼ଉ କରିଛି ସରକାରୀ ଭାବେ କୁହାଯାଇଛି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ତାଙ୍କ ବାସଭବନରେ ପହଞ୍ଚ ବେଆଇନ ଅର୍ଥ କାରବାର ମାମଲାରେ ତାଙ୍କର ଓ ଅନ୍ୟ କିଛି ବ୍ୟକ୍ତିଙ୍କ ସଂପୃକ୍ତିକୁ ନେଇ ଜେରା କରିଥିଲା ବେଆଇନ ଅର୍ଥ କାରବାର ନିବାରଣ ଆଇନ ଅଧୀନରେ ପ୍ରମାଣ ସଂଗ୍ରହ ପାଇଁ ଏହି ଚଢ଼ଉ କରାଯାଇଛି ଏକ ଶିଳ୍ପସଂସ୍ଥାକୁ ରଣ ପ୍ରଦାନ କରିବା ଓ ଏଥିପାଇଁ ତାଙ୍କର ପତ୍ନୀଙ୍କ ବ୍ୟାଙ୍କ ଖାତାରେ ଲାଞ୍ଚ ଅର୍ଥ ଜମା ହେବା ମାମଲାରେ କାପୁରଙ୍କ ସଂପୃକ୍ତି ଅଭିଯୋଗ ଉପରେ ଏହି କେନ୍ଦ୍ରୀୟ ଏଜେନ୍ନୀ ତଦନ୍ତ କରୁଛି

ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି ପରିସ୍ଥିତି ଅତି ସମ୍ଭେଦନଶୀଳ ଥିବାବେଳେ ଏହିଭଳି ତଥ୍ୟ ପ୍ରସାରଣ ସାଂପ୍ରଦାୟିକ ବିଦ୍ଧେଷକୁ ଅଧିକ ବ୍ୟାପକ କରିବାର ଆଶଙ୍କା କରାଯାଉଥିଲା

ପଞ୍ଚାୟତିରାଜ ଓମେନ୍ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆସନ୍ତାକାଲି ଦେଶର ସବୁ ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଓ ମହିଳା ସଭାର ଆୟୋଜନ କରିବା ଲାଗି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରଣାଳୟ କହିଛି ଏହିସବୁ ଗ୍ରାମସଭାରେ ପୋଷଣ ପଞ୍ଚାୟତ ଭୂ ଅଧିକାର ଶିକ୍ଷା ନିରାପତ୍ତା ସ୍ୱାସ୍ଥ୍ୟ ଓ ସମାନ ସୁଯୋଗ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ଏହି ସ୍ୱତନ୍ତ୍ର ଗ୍ରାମସଭା କାଳରେ ମନ୍ତ୍ରଣାଳୟ ଦ୍ୱାରା ପଠାଯାଇଥିବା ଏକ ବାର୍ତ୍ତାକୁ ପଢ଼ାଯିବା ପାଇଁ ମଧ୍ୟ କୁହାଯାଇଛି

ବର୍ଦ୍ଧନ ମାସ୍କ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେଉଁମାନେ ଚଢ଼ା ଦରରେ ମାସ୍କ ବିକ୍ତି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କରୋନା ଭୂତାଣୁ ସଂକ୍ରମଣର ଆତଙ୍କ ବୃଦ୍ଧି ପାଉଥିବା ଯୋଗୁଁ ଔଷଧ ଦୋକାନୀମାନେ ଚଢ଼ାଦରରେ ମାସ୍କ ବିକ୍ରି କରୁଥିବା ପରିପ୍ରେକ୍ଷୀରେ ହର୍ଷବର୍ଦ୍ଧନ ଏହା କହିଛନ୍ତି ଗତକାଲି ଶ୍ରୀ ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କରୋନା ଭତାଣୁର ମୁକାବିଲା ଲାଗି ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା ସେ ରାଜ୍ୟଗୁଡ଼ିକୁ ଚିକିତ୍ସା ସୁବିଧା ସ୍ୱତନ୍ତ୍ର ଓ୍ୱାର୍ଡ ବ୍ୟବସ୍ଥା ଏବଂ ପରୀକ୍ଷାଗାର ପାଇଁ ପ୍ରସ୍ତୁତ ରହିବା ଲାଗି ପରାମର୍ଶ ଦେଇଛନ୍ତି

ଡକ୍ଟର ହର୍ଷବର୍ଦ୍ଧନ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓ ଏଥିସହିତ ସଂପୂକ୍ତ ବିଭିନ୍ନ ସଂଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଏହି ଭୂତାଣୁ ବ୍ୟାପିବାକୁ କିପରି ରୋକାଯାଇ ପାରିବ ସେ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏହି ଭୂତାଣୁ ସଂକ୍ରମିତ ରୋଗ ସଂପର୍କରେ ରହିଥିବା ଭ୍ରାନ୍ତି ଦୂର କରିବା ନିମନ୍ତେ ସୂଚନା ପ୍ରଦାନ ଓ ଯୋଗାଯୋଗ ଅଭିଯାନ ଆରୟ କରିବା ପାଇଁ ସେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି

ଜାତିସଂଘର କୁଟନୈତିକ ସୂତ୍ରରୁ କୁହାଯାଇଛି ଏହାଫଳରେ ଜାତିସଂଘରେ ବିଭିନ୍ନ କାର୍ଯ୍ୟ ପାଇଁ ମୁତୟନ ଥିବା ଶାନ୍ତିସେନାର ସଂଖ୍ୟା ସ୍ଥିର ରହିବା ସହିତ ସେମାନଙ୍କ ଉପରେ ନ୍ୟସ୍ତ ଦାୟିତ୍ୱକୁ ସେନା ଦକ୍ଷତାର ସହ ସମ୍ପାଦନ କରିପାରିବ

ଖେଲୋ ଇଣ୍ଡିଆ ସର୍ବପ୍ରଥମ ଖେଲୋ ଇଣ୍ଡିଆ ଓ୍ବିଶ୍ଚର ଗେମ୍ସ ଆଜିଠାରୁ ଜାନ୍ପୁକାଶ୍ମୀରର ଗୁଲ୍ମାର୍ଗରେ ଆରମ୍ଭ ହେବ

ଗନ୍ଦରବାଲ୍ସ୍ଥିତ ଗାଡୁରା ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଜାତୀୟ ସଂହତି ଶିବିରରେ ଶ୍ରୀ ରିଜିଜୁ ଗତକାଲି ଛାତ୍ରଛାତ୍ରୀମାନଙ୍କ ସହ ଏକ ମତବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦେଶରେ ଏକତା ସାଂପ୍ରଦାୟିକ ସଦ୍ଭାବ ଜାତୀୟ ସଂହତି ଓ ଫିଟ୍ ଇଣ୍ଡିଆର ପ୍ରୋସାହନ ଦିଗରେ ଦେଶର ଯୁବପିଢ଼ି କିପରି ସକ୍ରିୟ ଭାବେ ଅଂଶଗ୍ରହଣ କରିବେ ସେଥିପ୍ରତି ସେମାନଙ୍କୁ ପ୍ରେରିତ କରିବା ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଛି

ଏହି ବିଜୟ ଫଳରେ କ୍ରିଶନ କ୍ୱାର୍ଟରଫାଇନାଲ୍କୁ ଉନ୍ନୀତ ହୋଇ ଜାପାନର କ୍ୱିଇନ୍ନି ଓକାୱାଜାଙ୍କୁ ଭେଟିବେ